ଆସନ୍ତାକାଲି ଦ୍ୱିପକ୍ଷୀୟ ଶୀର୍ଷ ବୈଠକ ଅନୃଷ୍ଠିତ ହେବ

ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସାର୍ବଜନୀନ ସହଯୋଗ ଓ ସମନ୍ୱୟ କରିଆରେ ସାମାଜିକ ବିକାଶଦ୍ୱାରା ସାମାଜିକ ନ୍ୟାୟ ପ୍ରଦାନ ସନ୍ତାସବାଦ କଳବାୟୁ ପରିବର୍ତ୍ତନ ଆଦି ସମସ୍ୟାର ସମାଧାନପାଇଁ ଏକତ୍ରିତ ଭାବରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ଶ୍ରୀ ମୋଦି କହିଛନ୍ତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଚତୁରତା ସମ୍ବେଦନଶୀଳତା ଏବଂ କୌଶଳାତ୍ମକ ଦକ୍ଷତା ଯୋଗୁଁ ଆକି ଏକ ଅଖଣ୍ଡ ଭାରତକୁ ଆମେ ଦେଖିପାରୁଛେ

ସେହିଦିନ ଆୟୋଜିତ ହେବାକୁ ଥିବା ଏକତା ଦୌଡ଼ରେ ବହୁସଂଖ୍ୟାରେ ଯୋଗ ଦେବାପାଇଁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଭାରତ ମାଟିରେ ବିଶ୍ୱର ସର୍ବବୃହତ୍ ସର୍ଦ୍ଦାର ପଟେଲ୍ଙ୍କ ପ୍ରତିମୂର୍ତ୍ତିକୁ ଦେଖିଲେ ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ଦିନକୁ ଦିନ ଭାରତ କ୍ରୀଡ଼ା କ୍ଷେତ୍ରରେ ଅଗ୍ରଗତି କରିବାରେ ଲାଗିଛି ଏବଂ କାଲି ଖେଳ ନୁହେଁ ଆଗରୁ ଅଂଶଗ୍ରହଣ କରି ନ ଥିବା କ୍ରୀଡ଼ାଜଗତରେ ମଧ୍ୟ ଦେଶର ଖେଳାଳିମାନେ ପାଦ ଥାପିଲେଣି ସେ କହିଛନ୍ତି ମନୋବଳ ଶକ୍ତି ଦକ୍ଷତା ଓ ସାମର୍ଥ୍ୟ କ୍ରୀଡ଼ାଜଗତପାଇଁ ଅତ୍ୟନ୍ତ ଜରୁରୀ ଯଦି ଦେଶର ଯୁବକମାନଙ୍କ ପାଖରେ ଏହିସବୁ ଗୁଣ ରହିଛି ଦେଶ ଖାଲି ଅର୍ଥନୀତି କିମ୍ବା ବିଜ୍ଞାନ କାରିଗରି ବିଦ୍ୟାରେ ପ୍ରଗତି ହାସଲ କରିବ ସେକଥା ନୁହେଁ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଦେଶପାଇଁ ସୁନାମ ଆଣିବାପାଇଁ ସମର୍ଥ ହେବ

ଶ୍ରୀ ମୋଦି କହିଛନ୍ତି ନୂଆ ସ୍ୱପ୍ନ ପୂରଣ କରିବାପାଇଁ ନୂଆ ଶକ୍ତି ଓ ନ୍ତୁଆ ଆଗ୍ରହର ସହ ଯୁବପିଢ଼ି ଆଗେଇ ଆସିଛି ପ୍ରଧାନମନ୍ତ୍ରୀ କହିଛନ୍ତି ମୁଁ ନୁହେଁ ଆମେ ମନୋଭାବ ସମସ୍ତଙ୍କୁ ଅନୁପ୍ରାଣିତ କରିବ ଏବଂ ସମାଜର କଲ୍ୟାଣ ସାଧନ ହୋଇପାରିବ ସେ କହିଛନ୍ତି ଆଜି ପାଣ୍ଟାତ୍ୟ ଦେଶଗ୍ରଡ଼ିକ ପରିବେଶ ସୁରକ୍ଷା ବିଷୟରେ କହି ବୁଲୁଛନ୍ତି ଏବଂ ଏକ ସମତୁଲ ଜୀବନଶୈଳୀ ସଂକ୍ରାନ୍ତରେ ଉପାୟ ଖୋକି ବୁଲୁଛନ୍ତି ସେ କହିଛନ୍ତି ଏଥିପାଇଁ ଲୋକମାନଙ୍କୁ ନିକ ଭିତରକୁ ଦେଖିବାକୁ ପଡ଼ିବ ପ୍ରଧାନମନ୍ତ୍ରୀ କହିଛନ୍ତି ପଞ୍ଜାବର କଲାର ମଚ୍ରା ଗାଁରେ କୃଷକମାନେ ଫସଲର ଅବଶେଷକୁ ନ ପୋଡ଼ି ତାକୁ ଚାଷଜମିରେ ମିଶାଇ ମାଟିକୁ ଉର୍ବର କରିବାପାଇଁ କାରିଗରି ଞ୍ଜାନକୌଶଳ ଉପଯୋଗ କରୁଛନ୍ତି ଏହାଠୁ ବଳି ଅତି ଚମ୍କାର ଉପାୟ ଆଉ କ'ଣ ହୋଇପାରେ ଶ୍ରୀ ମୋଦି କହିଛନ୍ତି ଯେତେବେଳେ ବିଶ୍ୱଶାନ୍ତି କଥା ଉଠିବ ସେତେବେଳେ ଭାରତର ନାମ ଓ ଅବଦାନ ସ୍ୱର୍ଣ୍ଣାକ୍ଷରରେ ଲେଖାଯିବ ପ୍ରଥମ ବିଶ୍ୱଯ୍ରଦ୍ଧରେ ଭାରତୀୟ ସୈନ୍ୟମାନେ ସାହସର ପରିଚୟ ଦେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇଥିଲେ ଏବଂ ଆତ୍ମବଳି ଦେବାକୁ ମଧ୍ୟ ପଛାଇ ନ ଥିଲେ ଧନ୍ତେରସ୍ ଦୀପାବଳି ଭାୟାଦୁକ୍ ଓ ଛଟ୍ପୂଜା ଉପଲକ୍ଷେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପିଏମ୍ ଜାପାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାପାନ୍ର ୟାମାନାସି ଇଲାକାର ମୁଖ୍ୟ ପ୍ରଶାସନିକ କାର୍ଯ୍ୟାଳୟରେ ଜାପାନ୍ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଅନୌପଚାରିକ କଥାବାର୍ତ୍ତା କରିଛନ୍ତି ମାଉଣ୍ଟ୍ ଫୁଜି ସମ୍ମୁଖସ୍ଥ ପ୍ରାକୃତିକ ପରିବେଶଘେରା ଏକ ହୋଟେଲ୍ରେ ତାଙ୍କୁ ଶ୍ରୀ ଆାବେ ସ୍ୱାଗତ ଜଣାଇଥିଲେ ଏବଂ ସେଠାରେ ଉଭୟ ନେତା ମଧ୍ୟାହୁ ଭୋଜନ କରିଥିଲେ

ଶ୍ରୀ ମୋଦିଙ୍କ ତିନିଦିନିଆ କାପାନ୍ ଗସ୍ତ ଶେଷରେ ଆସନ୍ତାକାଲି ସେ ତ୍ରୟୋଦଶ ଦ୍ୱିପକ୍ଷୀୟ ଶୀର୍ଷ ବୈଠକରେ ଯୋଗଦେବେ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମଗୁଡ଼ିକ ଶେଷ କରିବେ ଜେକେ ଆଟାକ୍ ଦକ୍ଷିଣ କାଶ୍ମୀରର ସୋପିଆଁ କିଲ୍ଲାର ପୋଟେର୍ୱାଲ୍ ଅଞ୍ଚଳରେ ଆଜି ଅପରାହୁରେ ସନ୍ତାସବାଦୀମାନେ ସେନାବାହିନୀର ଏକ ପହରାଦାର ଦଳ ଉପରକ୍ତ ଆକ୍ରମଣ କରିଛନ୍ତି ଯବାନମାନେ ପାଲଟା ଗ୍ରୁଳି ଚାଳନା କରିଥିବାର ଖବର ମିଳିଛି ସେନାବାହିନୀ ପକ୍ଷରୁ କେହି ମୃତାହତ ହୋଇଥିବାର ଖବର ମିଳି ନାହିଁ

ତେଣେ ପୁଲ୍ୱାମା କିଲ୍ଲାର ରୋମ୍ସିନାଲା ନିକଟରେ ୱାହିବୁଗ୍ ଗାଁରେ ଏକ ବେସରକାରୀ ଯାନରେ ଯାତ୍ରା କର୍ଥିବା ଜଣେ ବ୍ୟକ୍ତିଙ୍କୁ ଜଣେ ଅଚିହ୍ନା ବନ୍ଧୁକଧାରୀ ବ୍ୟକ୍ତି ଗୁଳି କରି ହତ୍ୟା କରିଛି ମୃତକ ଜଣଙ୍କ ଜନ୍ମୁ କାଶ୍ମୀର ସିଆଇଡି ସବ୍ ଇନ୍ସେକ୍ଯର ଇମ୍ତିଆକ୍ ଅହଜ୍ଞଦ ମୀର ବୋଲି ଚିହ୍ନଟ କରାଯାଇଛି

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ବିଚାରପତି ସଞ୍ଜୟ କିଶନ୍ କୌର୍ ଏବଂ କେ ଏମ୍ ଯୋଶେଫ୍ଙ୍କୁ ନେଇ ଗଠିତ ବେଞ୍ ଏହି ମାମଲାର ଶୁଣାଣି କରିବେ

ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ହୋଇଥିବା ଆବେଦନର ଶୁଣାଣିବେଳେ ଏହି ପ୍ରସଙ୍ଗ ଉତ୍ଥାପନ ହୋଇଥିଲା ଓଡ଼ିଶା ରେନ୍ ପଣ୍ଟିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆକି ଭୁବନେଶ୍ୱର ଓ ତା'ର ଆଖପାଖ ଅଞ୍ଚଳରେ ସାମାନ୍ୟ ବର୍ଷା ହୋଇଛି ଆଜି ମଧ୍ୟରାତ୍ରରୁ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଉପକୃଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଉତ୍ତର ବାଂଲାଦେଶ ଓ ଏହାର ପଡ଼ୋଶୀ ଇଲାକାରେ ଘୁର୍ଷ୍ଣିବଳୟ ସ୍ନୁଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ବର୍ଷା ହୋଇପାରେ ପୁରୀ ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା କିଲ୍ଲାରେ କାଁ ଭାଁ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଗଞ୍ଜାମ୍ ପୁରୀ ଜଗତ୍ସିଂହପୁର କଟକ କେନ୍ଦ୍ରାପଡ଼ା ଯାଜପୁର ଭଦ୍ରକ ଓ ବାଲେଶ୍ୱରରେ ଆସନ୍ତାକାଲି କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ଆକି ସନ୍ଧ୍ୟାସୁଦ୍ଧା ତଟକୁ ଫେରିଆସିବାପାଇଁ ମସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି କ୍ଷୟନ୍ତ ସିହ୍ୱା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି ପାର୍ଲାମେଣ୍ଟରେ ବିତର୍କ ଏବଂ ଆଲୋଚନାକୁ ବାଧିତ କରିବା ଏବଂ ସାମାଜିକ ଗଣମାଧ୍ୟମକ୍ତ କେବଳ ଆୟୁଧ ଭାବେ ବ୍ୟବହାରେ କରିବା ଉତ୍ତରଦାୟିତ୍ୱର ରାଜନୀତିକୁ ନିମ୍ବଗାମୀ କରୁଛି ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ଉହବରେ ଉଦ୍ବୋଧନ ଦେଇ ଶ୍ରୀ ସିହ୍ନା କହିଛନ୍ତି ଉତ୍ତରଦାୟିତ୍ୱର ରାଜନୀତି ହେଉଛି ସମ୍ଭିଧାନ ଏବଂ ଆଇନର ଶାସନ ମୁତାବକ ନାଗରିକମାନଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ସେ କହିଛନ୍ତି ପ୍ରତ୍ୟେକ ନାଗରିକଙ୍କୁ ମୌଳିକ ସୁବିଧା ସୁଯୋଗ ପ୍ରଦାନକୁ ସୁନିଣ୍ଟିତ କରାଇବାପାଇଁ ପ୍ରଧାନମନ୍ତ୍ରୀଙ୍କ ସବ୍କା ସାଥ୍ ସବ୍କା ବିକାଶ ଆହ୍ୱାନର ଡାଞ୍ଚା ପ୍ରସ୍ତୁତ କରାଯାଇଛି ବଞ୍ଚିବାର ସ୍ୱାଧୀନତା ଏବଂ ସୁଖର ଅନୁଧାବନ କରିବା ହେଉଛି ଗଣତନ୍ତ୍ର ମୂଳମନ୍ତ୍ର ଏକଥା ନାଗରିକମାନଙ୍କ ଜ୍ଞାତସାରକୁ ଅଶାଯିବା ଆବଶ୍ୟକ ବିତର୍କର ପରିଚାଳନା କରି ପ୍ରସାର ଭାରତୀର ଅଧ୍ୟକ୍ଷ ଏ ସ୍ୱର୍ଯ୍ୟପ୍ରକାଶ ବ୍ୟବସ୍ଥାପକମାନଙ୍କ କାର୍ଯ୍ୟ ସମୟରେ ହ୍ରାସ ଏମ୍ପିଲ୍ୟାଡ୍ ପାର୍ଷିର ଉତ୍ତରଦାୟିତ୍ୱହୀନତା ଆଦି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ

ଦିଲ୍ଲି ଆକାଶରେ ସକାଳୁ ଧ୍ରଆଁଳିଆ ଚାଦର ଢାଙ୍କି ହୋଇ ରହିଥିବାର ଦେଖିବାକୁ ମିଳିଛି

ନିର୍ମାଣ କାର୍ଯ୍ୟଦ୍ୱାରା ସୃଷ୍ଟି ହେଉଥିବା ଧୂଳି ଯାନବାହନରୁ ନିର୍ଗମନ ଧୃଆଁ ତଥା ପଞ୍ଜାବ ହରିୟାଣାରେ ଫସଲ ଅବଶେଷ ପୋଡ଼ିବାଦ୍ୱାରା ଦିଲ୍ଲୀରେ ପ୍ରଦୃଷଣ ମାତ୍ର ଅଧିକ ବୃଦ୍ଧି ପାଇଥିବା କୁହାଯାଇଛି ଖୁରାନା କଣ୍ଡୋଲେନ୍ସ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନଲାଲ୍ ଖୁରାନାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏକ ଟ୍ୱିଟ୍ ବାର୍ଭାରେ ଶ୍ରୀ କୋବିନ୍ଦ୍ କହିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରାଜସ୍ଥାନର ରାଜ୍ୟପାଳ ଏବଂ କେନ୍ଦ୍ରମନ୍ତ୍ରୀ ଭାବେ ସ୍ୱର୍ଗତ ଖୁରାନା ଲୋକଙ୍କର ସେବା କରିଛନ୍ତି ଏବଂ ବିଶେଷକରି ରାଜଧାନୀ ଦିଲ୍ଲୀ ଓ ଏହାର ଜନସାଧାରଣଙ୍କ କଲ୍ୟାଣପାଇଁ ଅହର୍ନିଶ କାମ କରିଛନ୍ତି

ଫୋର୍ର୍ଥ ଓଡିଆଇ ପ୍ରିଭ୍ୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚତୁର୍ଥ ଦିନିକିଆ କ୍ରିକେଟ୍ ମ୍ୟାଚ୍ ଆସନ୍ତାକାଲି ମୁମ୍ଭାଇର ସିସିଆଇ ପଡ଼ିଆରେ ଖେଳାଯିବ ଏହି ମ୍ୟାଚ୍ ଅପରାହୁ ସାଢ଼େ ଗୋଟାଏବେଳେ ଆରମ୍ଭ ହେବ